ସେହିଭଳି ରାଜ୍ୟରେ ଆଗ୍ରଆ ବିଧାନସଭା ନିର୍ବାଚନ କରାଯିବା ସମ୍ମର୍କରେ ମଧ୍ଧ ଏଥୁରେ ଆଲୋଚନା ହେବା ଅନୁମାନ କରାଯାଉଛି ବିଧାନସଭା ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକ ଆସନ୍ତାକାଲି ଅପରାହ୍ବରେ ଅନୁଷ୍ଷିତ ହେବ

ସେ କହିଛନ୍ତି ଏହି ଅବସରରେ କାପାନ ଓ ଚୀନରେ ଅନୁଷ୍ଠିତ ରୋଡ ଶୋରେ ଶତାଧିକ ଶିକ୍ ସଂସ୍କା ଓ ପୁଞ୍ଞିନିବେଶକାରୀ ସାମିଲ ହୋଇଥିଲେ

ସେହିଭଳି ରାକ୍ୟର ପଛୁଆ ଅଞ୍ଞଳରେ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଦୃଷ୍କି ଦିଆଯିବ ବୋଲି ସେ କହିଛନ୍ତି

ଆଲୋକମାଳରେ ସଜିତ କରାଯାଇଛି

ଗାଧୋଉଥିବା ଅବସ୍ଥାରେ ପାଣିର ସୁଅରେ ବାଳକଟି ଭାସିଯାଇଥିଲା ଅଗ୍ବିଶମ ବିଭାଗ ଓଡ୍ରାଫ ଟିମ୍ ସହାୟତାରେ ବାଳକଟିର ମୃତଦେହକୁ ଉଦ୍ଧାର କରିଛନ୍ତି

ସମସ୍ତ ନାବାଳକ ବଡବିଲ୍ ସହରର ବିଭିନ୍ ହୋଟେଲ ଢାବା ଗ୍ୟାରେଜ ଆଦିରେ କାମ କରୁଥିଲେ

ସେମାନଙ୍କ ମଧ୍ଧରେ ଗୋଟିଏ ଦେଶୀ କଳା ଭାଲୁ ଏବଂ ଗୋଟିଏ ମହାବଳ ବାଘ ଅନ୍ତର୍ଭୁକ୍ତ

ସେହିଭଳି ମହାବଳବାଘ ମନୀଷର ମଧ୍ଧ ଆଜି ମୃତ୍ୟୁ ଘଟିଛି